ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ପିଏମ୍ ଭଗବତ ଗୀତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଏକ ବୃହତ ମାନବିକତା ଲାଗି ମୂଲ୍ୟବୋଧ ଓ ସମ୍ବଳ ସୃଷ୍ଟି କରିବ

ଏହା ମାଧ୍ୟମରେ ଖୁବ୍ଶୀଘ୍ର ସେମାନେ ଭାରତକୁ ସ୍ୱାବଲମ୍ଭୀ କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ସ୍ୱାମୀ ଚିଦ୍ଭାବନାନନ୍ଦଜୀଙ୍କ ଭଗବତ ଗୀତାର ଇଲେକ୍ରୋନିକ୍ ସଂସ୍କରଣକୁ ଭର୍ଚ୍ଚୁଆଲ୍ ମୋଡ୍ରେ ଉନ୍ଜୋଚନ କରିବା ଅବସରରେ ସେ ଏହା କହିଛନ୍ତି କୋଭିଡ ନାଇଷ୍ଟିନ୍ ମହାମାରୀ ସମୟରେ ଦେଶବାସୀ ଯେଉଁ ଉଲ୍ଲ୍ଖେନୀୟ ସାହସ ଓ ମନୋବଳ ଦେଖାଇଛନ୍ତି ତାହାର ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ବୈଜ୍ଞାନିକମାନେ ତ୍ୱରିତ ବେଗରେ କାର୍ଯ୍ୟ କରି ସ୍ୱଦେଶୀ ଜ୍ଞାନକୌଶଳରେ ଏହାର ପ୍ରତିଷେଧକ ଟିକା ଉଭାବନ କରିବାରେ ସଫଳ ହୋଇଛନ୍ତି ଭାରତ ସ୍ୱଦେଶରେ ପ୍ରସ୍ତୁତ କୋଭିଡ ଟିକା ସାରା ବିଶ୍ୱକୁ ଯୋଗାଇ ପାରିଥିବାରୁ ଆମେ ଗର୍ବିତ ସାରା ବିଶ୍ୱ ଏହି ମହାମାରୀ ବିରୃଦ୍ଧରେ ସଂଘର୍ଷ କାରି ରଖିଥିବା ବେଳେ ଯେତେବେଳେ ଔଷଧ ଆବଶ୍ୟକ ହୋଇଛି ଭାରତ ନିଜର ଶକ୍ତି ଅନ୍ତ୍ଯାୟୀ ଏହାକୁ ଯୋଗାଇବାରେ ସଫଳ ହୋଇଛି ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଭଗବତ ଗୀତା ବାଣୀର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗ୍ରନ୍ଥ ହେଉଛି ସର୍ବଶ୍ରେଷ ଜ୍ଞାନର ଭକ୍ଷାର କର୍ମକରିବା ହେଉଛି ଭଗବତ ଗୀତାର ସୂକ୍ଷ୍ମ ତତ୍ତ୍ୱ ଏହା ଦ୍ୱାରା ଆମର ମନ ଓ ମସ୍ତିଷ୍କ ମଧ୍ୟରେ ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ ବୋଲି ସେ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଆଜିକାଲି ଯୁବବର୍ଗଙ୍କ ମଧ୍ୟରେ ଇ ବହିଗୁଡ଼ିକ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ତେଣୁ ଭଗବତ ଗୀତାର ଏହି ଇ ସଂସ୍କରଣ ମାଧ୍ୟମରେ ଅଧିକ ଯୁବବର୍ଗଙ୍କ ନିକଟରେ ଗୀତା ଓ ମହତବାଣୀ ପହଞ୍ଚ ପାରିବ ଏହି ଅବସରରେ ଭଗବତ ଗୀତାର ସୃକ୍ଷ୍ମ ତତ୍ତ୍ୱବାଣୀ ଓ ଶିକ୍ଷାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ନାନ ଦେଇଛନ୍ତି

ସ୍ୱାମୀ ଚିଦ୍ଭାବନାନନ୍ଦ ହେଉଛନ୍ତି ତାମିଲନାଡୁର ତିରୁଚିରାପଲୀ ନିକଟସ୍ଥ ଶ୍ରୀରାମକୃଷ୍ଣ ତପୋବନ ଆଶ୍ରମର ପ୍ରତିଷ୍ଠାତା

ଏହାର ତେଲୁଗୁ ଓଡ଼ିଆ ଜର୍ମାନ୍ ଏବଂ ଜାପାନି ଭାଷାରେ ଅନୁବାଦ କରାଯାଇଥିବା ସ୍ଟଚନା ମିଳିଛି

ଏହି ମହୋହବର ଦେଶବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ଆକାଶବାଣୀ ଓ ଦୂରଦର୍ଶନ ସମ୍ଭାଦ ବିଭାଗ ପକ୍ଷରୁ ଗୁଜରାତଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ମହୋହବର ସିଧାସଳଖ ଧାରାବିବରଣୀ ପ୍ରସାର କରାଯିବ

ଏଥିରେ ସ୍ୱାଧୀନତା ସଂଗ୍ରାମ ତଥା ଅସହଯୋଗ ଆନ୍ଦୋଳନ ଭାରତ ଛାଡ଼ ଅଭିଯାନ ଦାଣ୍ଡି ମାର୍ଚ୍ଚ ଘଟଣା ସଂପର୍କିତ ଚିତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ବିଶିଷ୍ଟ ନେତୃବୃଦଙ୍କ ତ୍ୟାଗ ସାହସ ଓ ଜୀବନାଦର୍ଶ ଉପରେ ଆଧାରିତ ତଥ୍ୟାବଳୀ ପ୍ରଦର୍ଶିତ ହେବ

ସେହି ସ୍ଥାନଗୁଡ଼ିକ ହେଲା କାଞ୍ଚୁ କାଶ୍ମୀର ଶାୟା ବାଙ୍ଗାଲୋର ପୁନେ ମୋରିୟାନ୍ ପାଟନା ଓ ଭୁବନେଶ୍ୱର ଏଥିସହିତ ଆସନ୍ତା ଶନିବାର ଦିନ ନୂଆଦିଲ୍ଲୀସ୍ଥିତ ଜାତୀୟ ଗଶମାଧୟମ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ଜାବଡେକର ଉଦ୍ଘାଟନ କରିବେ ଏହି ଅବସରରେ ଶ୍ରୀ ଜାବଡେକର କହିଛନ୍ତି ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ସରକାର ନିଜର ଆଗ୍ରହ ପ୍ରକାଶ କରିଛନ୍ତି ଦାଣ୍ଡି ମାର୍ଚ୍ଚର ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏହି ଅବସରରେ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ପକ୍ଷରୁ ଜାତୀୟ ସ୍ନାଧୀନତା ସଂଗ୍ରାମର ମହିଳା ସ୍ନାଧୀନତା ସଂଗ୍ରାମୀଙ୍କ ସମେତ ପ୍ରମ୍ରଖ ସଂଗ୍ରାମୀଙ୍କ ଜୀବନାଦର୍ଶ ଓ ସଂଗ୍ରାମ ସଂପର୍କିତ ପୁସ୍ତକ ପ୍ରକାଶିତ କରାଯିବ

ଉଭୟ ସେନାର ଦ୍ୱିପକ୍ଷ ମିଳିତ ବାର୍ଷିକ ସମାରାଭ୍ୟାସର ଏହି ହେଉଛି ଦ୍ୱିତୀୟ ସଂସ୍କରଣ

ଏହି ଅବସରରେ ମିଳିତ ଜାତିସଂଘର ନିୟମାବଳୀ ଅନୁଯାୟୀ ସହରାଞ୍ଚଳ ଗ୍ରାମାଞ୍ଚଳ ବା ପାର୍ବତ୍ୟାଞ୍ଚଳରେ ସନ୍ତାସବାଦକୁ ପ୍ରତିହତ କରିବା ଦିଗରେ ଉଭୟପକ୍ଷ ନିଜ ନିଜର ଦକ୍ଷତା ଏବଂ ଅନୁଭୂତି ବିନିମୟ କରିବେ

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ମିଳିତ ସମରାଭ୍ୟାସ ଦ୍ୱାରା ଉଭୟ ଦେଶ ମଧ୍ୟରେ କ୍ରଟନୈତିକ ତଥା ସାମରିକ ସମ୍ପର୍କ ଅଧିକ ଦୂଢୀଭୂତ ହୋଇପାରିବ ଏହାଛଡା ସନ୍ତାସବାଦକୁ ପ୍ରତିହତ କରିବା ଦିଗରେ ଉଭୟପକ୍ଷଙ୍କ ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେବ ପରୀକ୍ଷାପେ ଚର୍ଚ୍ଚା ପରୀକ୍ଷାପେ ଚର୍ଚ୍ଚାର ଚତ୍ରର୍ଥ ସଫସ୍କରଣ ଚଳିତ ମାସରେ ଆୟୋକିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଏହି କାର୍ଯ୍ୟକ୍ମରେ ଚଳିତ ଥର ଭଚୁଆଲ୍ ମୋଡ୍ରେ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥାବାର୍ତ୍ତା କରିବେ ଏଥିରେ ସାମିଲ ହେବା ପାଇଁ ପଞ୍ଜିକରଣ କାର୍ଯ୍ୟ ଜାରି ରହିଛି ଏବଂ ଆସନ୍ତା ରବିବାର ପର୍ଯ୍ୟନ୍ତ ପଞ୍ଜିକରଣ କରିହେବ ଏହି କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀମାନେ ମାଇ ଗଭ୍ ପ୍ଲାଟ୍ଫର୍ମ ଜରିଆରେ ପରୀକ୍ଷା ସମୟରେ କିଭଳି ଚାପମୁକ୍ତ ରହିହେବ ସେ ସମ୍ପର୍କୀତ ପ୍ରଶ୍ନ ପଚାରି ପାରିବେ

ଏହି ଅବସରରେ ଶ୍ରଦ୍ଧାଳୁମାନେ କୁ ଶକ୍ତିର ବିନାଶକ ମହାଦେବଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରକାର୍ଚ୍ଚନା କରୁଛନ୍ତି ଏଥିଲାଗି ଶିବାଳୟଗୁଡ଼ିକରେ କୋଭିଡ କଟକଣା ପାଳନ ପୂର୍ବକ ପ୍ରଜାର୍ଚ୍ଚନା କରାଯାଉଛି ଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ଏକ ଟ୍ୱିଟ ବାର୍ତ୍ତାରେ ସେ କହିଛନ୍ତି ଭଗବାନ ଶିବ ପ୍ରତ୍ୟେକ ମଣିଷଙ୍କୁ ସୁସ୍ଥ ରଖିବା ସହ ସମସ୍ତ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦିଅନ୍ତୁ ବୋଲି କାମନା କରିଚ୍ଚନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଦେଶରେ ଦେଖାଦେଇଥିବା ଏହି ସଂକଟ ସମୟରେ ପ୍ରଭୁ ଭୋଳାନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସାହସ ଓ ଶକ୍ତି ଦେବାକୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ଉତ୍ତରପ୍ରଦେଶରେ ମହାଶିବରାତ୍ରୀ ଅବସରରେ ବିଭିନ୍ନ ପବିତ୍ର ନଦୀ ଓ ଜଳାଶୟରେ ଭକ୍ତମାନେ ବୁଡ଼ ପକାଇ ଭଗବାନ ଶିବଙ୍କୁ ଆରାଧନା କରିଛନ୍ତି ଆଜି ସଂଗମସ୍ଥଳୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି